ବୈଠକରେ ବିଭିନ୍ନ ସାମଗ୍ରୀ ଉପରୁ କର ହ୍ରାସ ନେଇ ନିଷ୍ପଭି ନିଆଯିବାର ଆଶା କରାଯାଉଛି

ପିଏମ୍ ଗୁଜରାଟ ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ନର୍ମଦା କିଲ୍ଲା ସ୍ଥିତ କେବାଡ଼ିଆ କଲୋନୀଠାରେ ପୁଲିସ୍ ମହାନିର୍ଦ୍ଦେଶକ ଓ ଇନ୍ସପେକ୍ଟର ଜେନେରାଲ୍ମାନଙ୍କ ବାର୍ଷିକ ସମ୍ମିଳନୀରେ ଗତକାଲି ଅଂଶଗ୍ରହଣ କରିଥିଲେ ସମ୍ମିଳନୀରେ ଦେଶର ପ୍ରମୁଖ ପୁଲିସ୍ ଅଫିସରମାନେ ଜାମ୍ମୁକାଶ୍ମୀରରେ ଉଗ୍ରବାଦ ସୀମାପାର ସନ୍ତାସବାଦ ଓ ଯୁବକମାନଙ୍କୁ ମୌଳବାଦରେ ସାମିଲ କରିବା ପ୍ରଚେଷ୍ଟା ଆଦି ପ୍ରସଙ୍ଗ ଆଲୋଚନା କରିଥିଲେ ଆଜି ମଧ୍ୟ ନିରାପତ୍ତା ପ୍ରସଙ୍ଗରେ ଆଲୋଚନା କାରି ରହିବ ପ୍ରଧାନମନ୍ତ୍ରୀ ଆଜି କାତୀୟ ପୋଲିସ୍ ସ୍କାରକୀ ସକାଶେ ଏକ ଡାକଟିକଟ ଉନ୍କୋଚନ କରିବେ ସେ ମଧ୍ୟ ସାଇବର ସମନ୍ୱୟ କେନ୍ଦ୍ର ପାଇଁ ଏକ ପୋର୍ଟାଲ୍ର ଉଦ୍ଘାଟନ କରିବେ ଗତକାଲି ଷ୍ଟାଚ୍ୟୁ ଅଫ୍ ୟୁନିଟ୍ ନିକଟରେ ପୋଲିସ୍ ଅର୍ଦ୍ଧସାମରିକ ବାହିନୀ ପକ୍ଷରୁ 'ଏକ୍ ଭାରତ ଶ୍ରେଷ୍ଠ ଭାରତ' ବିଷୟ ଆଧାରିତ ଏକ ପ୍ୟାରେଡ୍ରେ ସେ ଅଭିବାଦନ ଗ୍ରହଣ କରିଥିଲେ ପିଏମ୍ ବିଜେପି ମହିଳା ମୋର୍ଚ୍ଚା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ଗାନ୍ଧିନଗର କିଲ୍ଲାର ଅଦାଲଜ ଗ୍ରାମ ନିକଟ ତ୍ୱିମନ୍ଦିରଠାରେ ବିଜେପି ମହିଳା ମୋର୍ଚ୍ଚାର କାତୀୟ ସମ୍ମିଳନୀରେ ଉଦ୍ବୋଧନ ଦେବେ ଗତକାଲି ବିଜେପି ମହିଳା ମୋର୍ଚ୍ଚା ଏହି ଦୁଇଦିନିଆ ସମ୍ମିଳନୀକୁ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଉଦ୍ଘାଟନ କରିଥିଲେ

ସେ ଗତକାଲି ନର୍ମଦା କିଲ୍ଲାସ୍ଥିତ କେବାଡ଼ିଆ କଲୋନିଠାରେ ପୁଲିସ୍ ମହାନିର୍ଦ୍ଦେଶକ ଓ ଇନ୍ନପେକ୍ର ଜେନେରାଲ୍ମାନଙ୍କ ବାର୍ଷିକ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ଷ୍ଟାଚ୍ୟୁ ଅଫ୍ ୟୁନିଟ୍ ନିକଟରେ ଆୟୋଜିତ ଏହି ସମ୍ମିଳନୀରେ ଦେଶର ପ୍ରମୁଖ ପୁଲିସ୍ ଅଫିସରମାନେ ନିରାପତ୍ତା ସମ୍ଭନ୍ଧୀୟ ବିଷୟଗୁଡ଼ିକ ଉପରେ ଆଲୋଚନା କରିଥିଲେ ତିନିଦିନ ଧରି ଚାଲିଥିବା ଏହି ସମ୍ମିଳନୀରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଗତ ଗୁରୁବାର ଦିନ ଉପସ୍ଥିତ ଥିଲେ

ବୈଠକରେ ବିଭିନ୍ନ ସାମଗ୍ରୀ ଉପରୁ କର ହ୍ରାସ ନେଇ ନିଷ୍କଭି ନିଆଯିବାର ଆଶା କରାଯାଉଛି

କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ରାଜସ୍ୱ ବଣ୍ଟନ ପରିସ୍ଥିତି ତତା ରପ୍ତାନୀ ନୀତି ଉପରେ ମଧ୍ୟ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି ଜିଏସ୍ଟି ନେଟ୍ୱାର୍କ କାର୍ଯ୍ୟକ୍ରମରେ ଥିବା ଆଇଟି ସହଯୋଗକୁ ଏକ ସରକାରୀ କମ୍ପାନିକୁ ସ୍ଥାନାନ୍ତର କରାଯିବା ନେଇ ମଧ୍ୟ ବୈଠକରେ ନିଷ୍ପଭି ନିଆଯାଇପାରେ ସୂଚନାଯୋଗ୍ୟ ଯେ ଗତବର୍ଷ ଜୁଲାଇ ପହିଲାରୁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ଅଧ୍ୟକ୍ଷତାରେ ଗଠିତ ଜିଏସ୍ଟି ପରିଷଦ ପରୋକ୍ଷ କର ଆଦାୟ ନେଇ ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥା ଭାବେ କାର୍ଯ୍ୟ କରି ଆସୁଛି

ଆପ୍ ବିଧାୟକ ଜର୍ଣ୍ଣେଲ୍ ସିଂଙ୍କ ଦ୍ୱାରା ଆଗତ ଏହି ପ୍ରସ୍ତାବ ବାଚନିକ ଭୋଟ୍ରେ ପାରିତ ହୋଇଥିଲା ଶିଖ୍ ବିରୋଧୀ ଦଙ୍ଗାକୁ ଏକ ଗଣହତ୍ୟା ବୋଲି ଏହି ପ୍ରସ୍ତାବରେ କୁହାଯାଇଛି ଏହି ପ୍ରସ୍ତାବରେ କୁହାଯାଇଛି ଯେ ଦିଲ୍ଲୀ ସରକାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଏ ନେଇ ଏକ ଦୂଢ଼ ଚିଠା ପ୍ରଦାନ କରାଯିବା ସହ ଶିଖ୍ ଦଙ୍ଗା କ୍ଷତିଗ୍ରସ୍ତ ପରିବାର ବର୍ଗଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ଦାବି ଉପସ୍ଥାପନ କରାଯିବା ଆବଶ୍ୟକ

କଂଗ୍ରେସ ତେଲେଙ୍ଗାନା ନବଗଠିତ ତେଲଙ୍ଗାନା ବିଧାନସଭାରେ ସଦସ୍ୟ ଥିବା କଂଗ୍ରେସର ଛଅଜଣଙ୍କ ମଧ୍ୟରୁ ଚାରିଜଣ ଗତକାଲି ତେଲଙ୍ଗାନା ରାଷ୍ଟ୍ରୀୟ ସମିତିରେ ଯୋଗ ଦେଇଛନ୍ତି ବିଧାୟକଙ୍କ ଏଭଳି ପଦକ୍ଷେପ ରାଜ୍ୟ କଂଗ୍ରେସକୁ ଏକ ଶକ୍ତ ଧକ୍କା ବୋଲି କୁହାଯାଉଚି ଏହି ଚାରିଜ୍ଚଣଯାକ ବିଧାୟକ ହେଲେ ଏମ୍ଏସ୍ ପ୍ରଭାକର ରାଓ ଟି ସନ୍ତୋଷକୁମାର କେଦାମୋଦର ରେଡ୍ରୀ ଏବଂ ଅକୁଲା ଲଲିଥା ଗତକାଲି ଏହି ବିଧାୟକମାନେ ରାଜ୍ୟ ବିଧାନ ପରିଷଦ ଅଧ୍ୟକ୍ଷ କେସ୍ୱାମୀ ଗୌଡ଼କୁ ସାକ୍ଷାତ କରି ସେମାନଙ୍କର ଟିଆର୍ଏସ୍ରେ ମିଶ୍ରଣ ନେଇ ଦରଖାସ୍ତ ଦେଇଥିଲେ ଏହାର ଘଣ୍ଟାକ ପରେ ପରିଷଦର ସଚିବ ସଦସ୍ୟମାନଙ୍କୁ ଏହି କଗ୍ରେସ ବିଧାୟକମାନଙ୍କର ଟିଆର୍ଏସ୍ରେ ଯୋଗଦାନ ନେଇ ସୂଚନା ଦେଇଥିଲେ ଏବେ ତେଲଙ୍ଗାନା ବିଧାନସଭାରେ କଂଗ୍ରେସର ମାତ୍ର ଦୁଇଜଣ ବିଧାୟକ ରହିଲେ ସେମାନେ ହେଲେ ମହମ୍ମଦ ଅଲ୍ଲୀ ସବୀର ଏବଂ ପି ସୁଧାକର ରେଡ୍ଡୀ

ଏହି କଲ୍ ସେଶ୍ଚରଗୁଡ଼ିକ ଏଫ୍ବିଆଇ ସଦସ୍ୟ ଭାବେ ପରିଚୟ ଦେଇ ଆମେରିକୀୟ ନାଗରିକଙ୍କୁ ଧମକାଇବା ସହ ସେମାନଙ୍କଠାରୁ ବେଆଇନ ଅର୍ଥ ଆଦାୟ କରୁଥିବା ନେଇ ଅଭିଯୋଗ ରହିଛି ବିଭିନ୍ନ ମାମଲାରେ ଏହି ନାଗରିକଙ୍କୁ ଗିରଫ କରାଯିବା ନେଇ ମଧ୍ୟ ସେମାନେ ଧମକାଉଥିଲେ ଗୌତମବୁଦ୍ଧନଗର ଏସ୍ଏସ୍ପି ଅଜ୍ପଲ୍ ଶର୍ମା ସୂଚନା ଦେଇ କହିଛନ୍ତି ଯେ ଏହି ଘଟଣା ନେଇ ସୂଚନା ମିଳିବା ପରେ ସାଇବର୍ ସେଲ୍ ଜିଲ୍ଲା ପୁଲିସ୍ ଏବଂ ସ୍ୱତନ୍ତ୍ର ଅପରେସନ୍ ଗ୍ରପ୍ର ମିଳିତ ସହଯୋଗରେ ଏହି ଚଢଉ କରାଯାଇଥିଲା

ସେମାନଙ୍କ ମଧ୍ୟରେ ବହୁ ମହିଳା ଥିବା ଜଣାପଡ଼ିଛି

ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ କରାଯାଇଥିଲା

ସୁଷମା ସ୍ୱରାଜ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଓ ତାଙ୍କର ଚୀନ୍ ପ୍ରତିପକ୍ଷ ୱାଙ୍ଗ ୟି ଗତକାଲି ନୂଆଦିଲ୍ଲୀଠାରେ ଉଭୟ ଦେଶର ମିଳିତ ଫଟୋ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ ଏହି ଅବସରରେ ଉଭୟ ନେତା ସେଠାରେ ଉଭୟ ଦେଶର କଳାକାରମାନଙ୍କୁ ନେଇ ଆୟୋକିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ଏହି ଅବସରରେ ଗତକାଲି ଭାରତ ଚୀନ୍ ଚଳଚ୍ଚିତ୍ ଉହବର ମଧ୍ୟ ଉଦ୍ଘାଟନ କରାଯାଇଥିଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ମଧ୍ୟରେ ଉହାନ୍ ସମ୍ମିଳନୀରେ ଉଭୟ ଦେଶର ଲୋକମାନଙ୍କ ମଧ୍ୟରେ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ନେଇ ହୋଇଥିବା ନିଷ୍ପତ୍ତି ସଂପର୍କରେ ବ୍ୟାପକ ଆଲୋଚନା ମଧ୍ୟ କରିଥିଲେ

କ୍ଷମତାର ଅପବ୍ୟବହାର ରୋକିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ତେବେ ଏ ନେଇ କୌଣସି ସୁରକ୍ଷା କିମ୍ବା ଆଇନ ପ୍ରବର୍ତ୍ତନ ସଂସ୍ଥାକୁ ନୂତନ କ୍ଷମତା ପ୍ରଦାନ କରାଯାଇ ନାହିଁ ଆଇଟି ଆଇନ ଅନୁଯାୟୀ ଏହି ତଥ୍ୟଗୁଡ଼ିକର ତର୍ଜମା କରାଯିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ନିର୍ଦ୍ଦେଶନାମାରେ କ୍ରହାଯାଇଛି ଗମେଣ୍ଟ୍ ନ୍ୟାସନାଲ୍ ହେରାଲୁ ଦିଲ୍ଲୀ ହାଇକୋର୍ଟ ନ୍ୟାସନାଲ୍ ହେରାଲ୍ଡ ସମ୍ଭାଦପତ୍ରକୁ ଦିଲ୍ଲୀର ହେରାଲ୍ଡ ହାଉସ୍ ଖାଲି କରିବା ପାଇଁ ନୋଟିସ୍ ଜାରି କରିଥିବାରୁ କେନ୍ଦ୍ର ସରକାର ଏହାକୁ ନିଜର ବିଜୟ ବୋଲି କହିଛନ୍ତି ପୂର୍ବରୁ ହେରାଲ୍ଚ ସମ୍ଭାଦପତ୍ରକୁ ଏଥିପାଇଁ ନୋଟିସ୍ ଜାରି କରାଯାଇଥିଲା ଅଟ୍ଟାଳିକାକୁ ଖାଲି କରିବା ଲାଗି ଜଷ୍ଟିସ୍ ସୁନୀଲ ଗୌଡ଼ ଆସୋସିଏଟେଡ୍ କର୍ଷ୍ଣାଲ୍ସ ଲିମିଟେଡ୍କୁ ଦୁଇ ସପ୍ତାହ ସମୟ ଦେଇଛନ୍ତି ଏଥିରେ ବିଫଳ ହେଲେ ତା' ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

କିନ୍ତୁ ଆସୋସିଏଟେଡ୍ ଜର୍ଷାଲ୍ୱ ଲିମିଟେଡ୍ ଅନେକ ଦଶନ୍ଧି ହେଲା ସେଠାରୁ ସମ୍ଭାଦପତ୍ର ପ୍ରକାଶ କର୍ତ୍ରିବା କୋର୍ଟରେ ଜଣାଇଥିଲା ଆର୍ଥିକ କାରଣକୁ ନେଇ ସାମୟିକ ଭାବେ କାର୍ଯ୍ୟ ବନ୍ଦ ରଖାଯାଇଥିଲା ବୋଲି ଏଜେଏଲ୍ କୋର୍ଟରେ କହିଥିଲା

ବିହାରରେ ଲୋକସଭା ନିର୍ବାଚନ ପାଇଁ ଆସନ ବଙ୍କନକୁ ନେଇ ଦୁଇପାର୍ଟି ମଧ୍ୟରେ ବୁଝାମଣା ହେବାର କବ୍ରନାଜକ୍ଷନା ମଧ୍ୟରେ ସେ ଶ୍ରୀ ଜେଟଲୀଙ୍କୁ ସାକ୍ଷାତ କରିଛନ୍ତି

ବ୍ୟାଡମିଣ୍ଟନ୍ ମୁମ୍ୟାଇଠାରେ ଆଜିଠାରୁ ପ୍ରିମିୟର ବ୍ୟାଡମିଣ୍ଟନ ଲିଗ୍ ପିବିଏଲ୍ ଆରମ୍ଭ ହେଉଛି ଏହି ଲିଗ୍ରେ ଅଲମ୍ପିକ୍ ଓ ବିଶ୍ୱଚମ୍ପିୟନ୍ ସ୍କେନ୍ର କାରୋଲିନା ମାରିନ୍ ଏବଂ ଅଲମ୍ପିକ୍ରେ ସିଲ୍ଭର ପଦକ ବିଜେତା ଭାରତୀୟ ଖେଳାଳି ପିଭି ସିନ୍ଧୁଙ୍କ ସମେତ ବହୁ ବିଶ୍ୱସ୍ତରୀୟ ଖେଳାଳି ଯୋଗଦେବେ

ଏସ୍ଡିଜି ଇଣ୍ଡିଆ ଇଣ୍ଡେକୁ ନିତି ଆୟୋଗ ଉପାଧ୍ୟକ୍ଷ ଡକ୍କର ରାଜୀବ କୁମାର ସ୍ଥାୟୀ ବିକାଶ ଲକ୍ଷ୍ୟ ଭାରତୀୟ ସୂଚକାଙ୍କ ସଂକ୍ରାନ୍ତ ମୂଳ ରିପୋର୍ଟକୁ ଉନ୍କୋଚନ କରିଛନ୍ତି